ଏହି ଅବସରରେ ସେ ଜାତୀୟ ଆଟମିକ ଟାଇମ ସ୍କେଲ୍ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ଅନୁଷ୍ଠାନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ମଧ୍ୟ ନ୍ୟାସନାଲ୍ ଏନ୍ଭିରୋନ୍ମେଣ୍ଟାଲ୍ ଷ୍ଟାଣ୍ଡାର୍ସ ଲାବୋରେଟୋରୀର ଭିଭି ପ୍ରସ୍ତର ସ୍ଥାପନ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ମଧ୍ୟ ଏହି ସମାରୋହରେ ଯୋଗଦେବେ

ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ସଂସ୍ଥା ମଧ୍ୟ ବିଭିନ୍ନ ଲାବୋରେଟୋରୀରେ ହେଉଥିବା ପରୀକ୍ଷା ଏବଂ ବ୍ୟବହୃତ ଯନ୍ତ୍ରାଂଶର କାଲିବରେସନ ଗୁଣାତ୍ମକ ମାନକକୁ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ପ୍ରସ୍ତୁତ କରିବାରେ ସହାୟତା କରିବ

ଚଳିତବର୍ଷର ଶୀର୍ଷକ ହେଉଛି କାତୀୟ ଅଭିବୃଦ୍ଧିରେ ପାଣିପାଗର ଭୂମିକା

କୋବିଡ୍ ପ୍ରତିଷେଧକ ଦିଆଯିବା ଲାଗି ସମସ୍ତ ପ୍ରସ୍ତୁତିର ଏଥିରେ ପରୀକ୍ଷା କରାଯାଇଥିଲା କୋବିଡ୍ ପ୍ରତିଷେଧକ ଯେପରି ସୂଚାରୁରୂପେ ଲୋକମାନଙ୍କୁ ଦିଆଯାଇପାରିବ ସେଥିପାଇଁ ଯୋଜନାର କାର୍ଯ୍ୟକାରିତା ଉପରେ ପୁଙ୍ଗାନୁପୁଙ୍ଖ ପରୀକ୍ଷାନିରୀକ୍ଷା କରାଯାଇଛି

ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅତି କମ୍ରେ ତିନୋଟି ସ୍ଥାନରେ ପ୍ରସ୍ତୁତି ଅଭ୍ୟାସ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଏହି ପ୍ରସ୍ତୁତି ଅଭ୍ୟାସ କାର୍ଯ୍ୟ ପ୍ରଥମ ପର୍ଯ୍ୟାୟର କୋବିଡ୍ ପ୍ରତିଷେଧକ ଦିଆଯିବା ଯେପରି ସୂଚାରୁରୂପେ ସମ୍ପନ୍ନ ହେବ ତାହା ନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ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 ପ୍ରତିଷେଧକ ପାଇଁ ଶୀତଳ ଭଣ୍ଡାର ନିର୍ମାଣ ପ୍ରତିଷେଧକର ପରିବହନ ଲୋକମାନଙ୍କର ପରିଚାଳନା ଓ ଟିମ୍ ସଦସ୍ୟମାନଙ୍କର ମୁତୟନ ପ୍ରଭୂତି ବିଷୟରେ ଏଥିରେ ଅଭ୍ୟାସ କରାଯାଇଛି

କୋବିଡ୍ ପ୍ରତିଷେଧକ ପ୍ରଥମ ପର୍ଯ୍ୟାୟରେ ଅଗ୍ରାଧିକାର ଭିତ୍ତିରେ ସମସ୍ତଙ୍କୁ ମାଗଣାରେ ଦିଆଯିବ

ଅହଞ୍ଚନ୍ତାବାଦର କାଡ଼ିଲା ହେଲ୍ଥକେୟାର ଲିମିଟେଡ୍କୁ ମଧ୍ୟ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ଅନୁମତି ଦେବାକୁ ବିଶେଷଜ୍ଞ କମିଟି ସୁପାରିଶ୍ କରିଛି

ଭାରତରୁ ଇଂଲଣ୍ଡକୁ ବିମାନ ଉଡ଼ାଣ ସଂଖ୍ୟା ସୀମିତ ରଖିବା ସହ ସେଠାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ନେଗେଟିଭ୍ କରୋନା ଟେଷ୍ଟ ରିପୋର୍ଟକୁ ବାଧ୍ୟତାମ୍ବଳକ କରାଯାଇଛି ବିମାନରେ ଚଢ଼ିବା ପୂର୍ବରୁ ଯାତ୍ରୀଙ୍କ ଏହି ରିପୋର୍ଟକୁ ଯାଞ୍ଚ କରିବାଲାଗି ସଂପୂକ୍ତ ଉଡ଼ାଣ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି

ସଂକ୍ରମିତ ଲୋକଙ୍କ ସଂଖ୍ୟା କ୍ରମାନ୍ସୟରେ ହ୍ରାସ ପାଇବା ସହ ଚିକିିିତ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି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

ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଅଧିକ ନମୂନା ପରୀକ୍ଷା କରାଯିବା ଯୋଗୁଁ ସଂକ୍ରମିତମାନଙ୍କୁ ଆଗୁଆ ଚିହ୍ନଟ କରାଯାଇପାରୁଛି ଓ ସେମାନଙ୍କର ଠିକ୍ ସମୟରେ ଚିକିତ୍ସା କରାଯାଉଛି ଏହାଯୋଗୁଁ କୋବିଡ୍ ମୃତ୍ୟୁହାର ହ୍ରାସ ପାଉଛି ଅଧିକ ନମ୍ରନା ପରୀକ୍ଷା ଯୋଗୁଁ ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟାରେ ମଧ୍ୟ ଯଥେଷ୍ଟ ହ୍ରାସ ପରିଲକ୍ଷିତ ହେଉଛି

ପ୍ରଥମଥର ପାଇଁ ଏହି ମହୋହବ ହାଇବ୍ରିଡ୍ ମାଧ୍ୟମରେ ପରିଚାଳିତ ହେବ ଯେଉଁଥିରେ କି ଉଭୟ ଅନ୍ଲାଇନ ଏବଂ ଅଫ୍ଲାଇନ ମାଧ୍ୟମରେ ଅଶ ଗ୍ରହଣ କରିହେବ